ସବୁ ମୁଖ୍ୟମନ୍ତୀମାନଙ୍କ ସହ ବ୍ୟକ୍ତିଗତଭାବେ ଆଲୋଚନା ହେଉଥିବାରୁ ଏହା ଦୀର୍ଘ ସମୟ ଧରି ଚାଲିବା ସମ୍ଭାବନା ରହିଛି

ଅପରପକ୍ଷରେ ଆଜି ରାଜ୍ୟବାସୀଙ୍କ ପାଇଁ ଖୁସି ଖବର

ସାମାଜିକ ଦ୍ରତା ନିଣିତ ଟିକେଟ୍ ମାସ୍କ ପିକ୍ବା ଭଳି ଗୁରୁତ୍ପୂର୍ଶ୍ର ନିର୍ଦ୍ଦେଶାବଳୀ ଜାରି କରାଯାଉଛି